କୋର୍ଟଙ୍କୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗରେ ଗତକାଲି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ଉପରେ କରାଯାଇଥିବା ନିଲମ୍ଘନ ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି

ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା ସମସ୍ତ କିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଏହି ନିର୍ଦ୍ଦେଶନାମା କାରି କରିଛନ୍ତି ସୂଚନାଯୋଗ୍ୟ ଏବେ ରାକ୍ୟ ବ୍ୟାପି ମାସିକ ଭଉ

ସେହିଭଳି କଟକ ପୁରୀଢେଙ୍କାନାଳ କେଉଁଝର ଖୋର୍ବ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୟାବନା ଥିବାରୁ ପାଶିପାଗ ବିଭାଗ ଏହି ଜିଲ୍ଲଗୁଡିକୁ ରେଡ ୱାର୍ଖିଂ ଜାରି କରିଛି କୋରାପୁଟ ଗଜପତି ଗଞାମ ପୁରୀ ସୁନ୍ଦରଗଡ଼ ବରଗଡ଼ ସମ୍ମଲପୁର ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅରେଞ ୱାର୍ଷିଂ ଜାରି କରାଯାଇଛି

ବିଭିନ୍ ଷେସନ୍ରେ ପାଶି ଜମି ରହିଥିବାରୁ ବହୁ ଟ୍ରେନ୍ ବିଳମ୍ୟରେ ଯାତ୍ରା କର୍ତଛି

ଫଳରେ ଗ୍ରାମକୁ ଯାତାୟତ ବାଧାପ୍ରାପ୍ତ ହୋଇଛି

ଏହି ଘଟଶାରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସ୍କିତାଙ୍କ ବାପା ଅଭିଯୋଗ କରିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ମଧ୍ଧ ଦାବି ହୋଇଛି

ଆସନ୍ତା ଡିସେମ୍ସର ଶେଷ ସୁଦ୍ଧା ଏହା ଜିଲ୍ଲା ମୁଖ୍ୟ ଚିକିହାଳୟରେ ପହଞ୍ ବା ପରେ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଏଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି